ଏହାର ଆରମ୍ଭ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ପାଇଁ ଏକ ଐତିହାସିକ ଦିବସ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଏସୀୟ କ୍ରୀଡ଼ାରେ ଭାରତ ଆଜି ଦୂଇଟି ସ୍ୱର୍ଷ୍ଣ ପଦକ ଲାଭ କରିଛି

ଏବଂ ଏସିଆ କପ୍ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି

ପିଏମ୍ ଇଣ୍ଡିଆ ପୋଷ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍ ଆଇପିପିବି ର ଶୁଭାରମ୍ଭ କରିଛନ୍ତି ଏହି ବ୍ୟାଙ୍କ୍ରେ ସେଭିଂସ୍ ଓ କରେଣ୍ଟ ଆକାଉଣ୍ଟ ମନିଟ୍ରାନ୍ୱଫର ସିଧାସଳଖ ରିହାତି ହସ୍ତାନ୍ତର ଓ ବିଲ୍ ପେମେଣ୍ଟ ଆଦି କରାଯାଇପାରିବ ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଆଜି ହେଉଛି ଏକ ଐତିହାସିକ ଦିନ ଏବଂ ଏହାଦ୍ୱାରା ଦେଶର ସାମାଜିକ ପଦ୍ଧତିରେ ବିରାଟ ପରିବର୍ତ୍ତନ ଆସିବ ସେ କହିଛନ୍ତି ଯେ ଏହାର ଶୁଭାରମ୍ଭ ଦ୍ୱାରା ଦେଶର ଅପହଞ୍ଚ ସ୍ଥାନରେ ଲୋକଙ୍କ ଘର ପାଖରେ ବ୍ୟାଙ୍କ୍ ସେବା ପହଞ୍ଚିପାରିବ ସେ କହିଛନ୍ତି ପୋଷ୍ଟମ୍ୟାନ୍ ଓ ଗ୍ରାମୀଣ ଡାକ ସେବକମାନେ କେବଳ ଚିଠି ନୁହେଁ ବ୍ୟାଙ୍କ ସେବା ମଧ୍ୟ ଲୋକଙ୍କ ଘର ପାଖରେ ପହଞ୍ଚାଇବେ ଶ୍ରୀ ମୋଦି କହିଛନ୍ତି ଯେ ସରକାର ପୁରୁଣା ପଦ୍ଧତିକୁ ପରିବର୍ତ୍ତନ କରି ନୃତନ ଜ୍ଞାନକୌଶଳ ପ୍ରୟୋଗ କରୁଛନ୍ତି ପ୍ରଧାନମନ୍ତ୍ରୀ ପୂର୍ବତନ କଂଗ୍ରେସ ସରକାରର ନୀତି ଯୋଗୁଁ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ନଷ୍ଟ ହୋଇଛି ବୋଲି କହିଛନ୍ତି ୟୁପିଏ ସରକାର ନୀତି ଯୋଗୁଁ ଏନ୍ପିଏ ସଂଖ୍ୟା ବୃଦ୍ଧି ପାଇଛି ଏବଂ ବର୍ତ୍ତମାନର ସରକାର ଏନ୍ପିଏ ବୂଦ୍ଧିର କାରଣ ଚିହ୍ନଟ କରିବା ସହ ସେ ଦିଗରେ ପଦକ୍ଷେପ ଗ୍ରହଣ କରୁଛି

ସରକାର ବ୍ୟାଙ୍କ୍କୁ ଠକିଥିବା ଲୋକଙ୍କଠାରୁ ଟଙ୍କା ଫେରାଇ ଆଶିବେ ବୋଲି ସେ ଘୋଷଣା କରିଛନ୍ତି ଡାଭଡେକର୍ କେନ୍ଦ୍ର ମାନବସ୍ୟଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍ର ପୁନେ ଶାଖାକୁ ଉଦ୍ଘାଟନ କରିଛନ୍ତି ଜାଭଡେକର କହିଛନ୍ତି ଯେ ଇଣ୍ଡିଆ ପୋଷ୍ଟ ହେଉଛି ଦେଶର ଅଧିକ ବିଶ୍ୱସନୀୟ ପଦ୍ଧତି ଏବଂ ଏହାର ପେମେଣ୍ଟ ବ୍ୟାଙ୍କ୍ ସଂସ୍ଥାର ଭବିଷ୍ୟତକୁ ପୂରା ମାତ୍ରାରେ ପରିବର୍ତ୍ତନ କରିବ ପ୍ରେଜ୍ ଏସ୍ସି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ଭାରତରେ ଦୂତ ନ୍ୟାୟ ପ୍ରଦାନରେ ବୈଷୟିକଜ୍ଞାନ ଯଥେଷ୍ଟ ସହାୟତା କରିବ ସୁପ୍ରିମ୍କୋର୍ଟ ଆଡ୍ଭୋକେଟସ୍ ଅନରେକର୍ଡ ସଂଘ ଦ୍ୱାରା ଆକି ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟ ସମ୍ମିଳନୀରେ ସେ ଉଦ୍ବୋଧନ ଦେଇଛନ୍ତି

ରାଷ୍ଟ୍ରପତି କହିଛନ୍ତି ଯେ ଭାରତୀୟ ନ୍ୟାୟିକ ସେବାକୁ ବିଶ୍ୱ ସମ୍ମାନ ଜଣାଏ ସେ କହିଛନ୍ତି ଯେ ଅତୀତରେ ସରକାର ଓ ସରକାରୀ ସଂସ୍ଥା ବହୁ ମାମଲାରେ ସଂପୂକ୍ତ ଥିଲେ ଭାରତ ସରକାରଙ୍କ ମାମଲା ଫଇସଲା କମ୍ କରିବା ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି

ଏହି ଅବସରରେ ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଛନ୍ତି ଯେ ବୈଷୟିକଜ୍ଞାନର ସମ୍ଭାବ୍ୟ ଶକ୍ତି ରହିଛି ଯାହାକି ବିଚାର ବିଭାଗର ସାମର୍ଥ୍ୟ ଗୁଣବତ୍ତା ଓ ଦକ୍ଷତାକୁ ସାହାଯ୍ୟ କରିବ

ସେମାନେ ପିଲାଚୋରୀ କରୁଥିବାର ଅଭିଯୋଗ କରି ଲୋକମାନେ ସେମାନଙ୍କୁ ମାଡ଼ ମାରିଥିଲେ ଗୌହାଟିଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଡିଜିପି କୁଲାଧର ସାଇକିଆ କହିଛନ୍ତି ଦିଫୁ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ଅଭିଯୋଗପତ୍ର ଦାଏର ହୋଇଛି ସେ କହିଛନ୍ତି ଅପରାଧିମାନଙ୍କ ବିରୁଦ୍ଧରେ ପୁଲିସ୍ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି

ଜେକେ ପୋଲ୍ସ ଜାନ୍ଥ କାଶ୍ମୀରରେ ପୌରସଂସ୍କା ଓ ପଞ୍ଚାୟତ ନିର୍ବାଚନ ପାଇଁ କାର୍ଯ୍ୟସ୍ତଚୀ ଘୋଷଣା କରାଯାଇଛି

ସେ କହିଛନ୍ତି ଯେ ପାଟ୍ରୋଲିଂ ଦଳ ରାବ୍ଦିପରାରେ ପହଞ୍ଚିଲାବେଳେ ନକ୍କଲମାନେ ଆଇଇଡି ବିସ୍ଫୋରଣ କରିଥିଲେ ଡିଆର୍ଜି ହେଉଛି ସ୍ୱତନ୍ତ୍ର ନକ୍ୱଲ ବିରୋଧି ପୁଲିସ୍ ବାହିନୀ ଯିଏକି ରାଜ୍ୟର ଅତି ବିଦ୍ରୋହୀ ଜିଲ୍ଲାରେ ମୁତ୍ୟନ ଅଛନ୍ତି

ଏହି ଅବସରରେ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଉପସ୍ଥିତ ଥିଲେ ଭାରତର ଆର୍ଥିକ ସହାୟତାରେ ରକ୍କଉଲ୍ ଓ କାଠମାଣ୍ଡୁ ମଧ୍ୟରେ ନ୍ତଆ ବିଦ୍ୟୁତ୍ ଚାଳିତ ରେଳଲାଇନ୍ ସ୍ଥାପନ ପାଇଁ ଦୁଇ ଦେଶ ଗତ ଏପ୍ରିଲ୍ ମାସରେ ଏକମତ ହୋଇଥିଲେ କୋଙ୍କଣ ରେଳବାଇ ନିଗମ ଲିମିଟେଡ୍କୁ ପ୍ରାରମ୍ଭିକ ଇଞ୍ଜିନିୟରିଙ୍ଗ୍ ତଥା ରେଳ ଚଳାଚଳ ସର୍ବେକ୍ଷଣ କରିବାକୁ ଦାୟିତ୍ୱ ଦିଆଯାଇଛି

କ୍ରିଷଗିରି ପଟରୁ ଦ୍ରତବେଗରେ ଯାଉଥିବା ଏକ ବସ୍ ରାସ୍ତାରେ ଏକ ମିନିଭ୍ୟାନ୍କୁ ଧକ୍କା ଦେବା ପରେ ସାମ୍ନାରୁ ଆସୁଥିବା ଆଉ ଏକ ବସ୍ ସହ ମୁହାଁମୁହିଁ ଧକ୍କା ଲାଗିଥିଲା ଆହତ ଲୋକମାନଙ୍କୁ ସଲେମ୍ ହସ୍କିଟାଲ୍ରେ ଚିକିତ୍ସା କରାଯାଉଛି

ଆୟକର ରିଟର୍ଣ୍ଣରେ ବୃଦ୍ଧି ଟିକସଦାତାମାନଙ୍କ ଦ୍ୱାରା ସ୍ୱେଚ୍ଛାକୃତ ଭାବେ ରିଟର୍ଶ୍ଣ ଦାଖଲ ଯୋଗୁଁ ହୋଇଛି ଓ ବିମ୍ବଦ୍ରିକରଣ ରିଟର୍ଣ୍ଣ ଦାଖଲ ପାର୍ଇ ପ୍ରବର୍ତ୍ତାଇବା ଓ ଟିକସଦାତାମାନଙ୍କୁ ସଚେତନ କରାଇବା ଏହା ପଛରେ ମୁଖ୍ୟ କାରଣ ରହିଛି

ବିମାନଟି ଦୁର୍ଘଟଣା ହେବା ପରେ ବିମାନ ବନ୍ଦର ବାଡ଼ ଡେଇଁ ଏକ ନଦୀ ଶଯ୍ୟାରେ ପଡ଼ିଥିଲା

ବିମାନ ଅବତରଣ କରିବା ସମୟରେ ଭିଷଣ ବର୍ଷା ହେଉଥିଲା ଓ ଜୋରରେ ପବନ ବହୁଥିଲା

ଚୀନ୍କୁ ପ୍ରତିବର୍ଷ ଗ୍ରୀଷ୍କ ରତୁରେ ବନ୍ୟା ଯୋଗୁଁ ହଜାର ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ପଠାଇବାକୁ ପଡ଼ିଥାଏ ଏସିଆନ୍ ଗେମ୍ନ ଏସିଆନ୍ ଗେମ୍ବରେ ଆଜି ଭାରତ ତାର ପଦକ ତାଲିକାରେ ଦୁଇଟି ସ୍ୱର୍ଷ୍ଣ ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଯୋଡ଼ିଛି ବକ୍ୱିଂ ଓ ବ୍ରିଜ୍ରେ ଭାରତ ସ୍ୱର୍ଷ ପାଇଥିବାବେଳେ ମହିଳା ସ୍କ୍ୱାସ୍ ଟିମ୍ ଇଭେଷ୍ଟରେ ରୌପ୍ୟ ପାଇଛି

ସେମାନେ ଚୀନ୍ ଯୋଡ଼ି ଲିଆଇନ୍ ୟାଙ୍ଗ ଏବଂ ଗାଙ୍ଗ ଚେନ୍ଙ୍କୁ ଛ' ପଏଣ୍ଟରେ ହରାଇଛନ୍ତି ସ୍କ୍ୱାସ୍ରେ ଭାରତୀୟ ମହିଳା ଦଳ ଚିନ୍ନାପା କୋସ୍ନା ଦୀପିକା ପାଲିକଲ କାର୍ଭିକ ସୁନୟନା କୁରୁଭିଲା ଏବଂ ତନଭି ଖାନ୍ନା ରୌପ୍ୟ ପଦକ ପାଇଛନ୍ତି

ରାଜସ୍ଥାନର ବାମହାତୀ ବୋଲର ଖଲିଲ ଅହନ୍ମଦ ଦଳରେ କେବଳ ନୂଆ ସାମିଲ ହୋଇଛନ୍ତି

ଦିଲ୍ଲୀ ରେନ୍ସ ଦିଲ୍ଲୀରେ ଆଜି ଭିଷଣ ବର୍ଷା ହୋଇ ବିଭିନ୍ନ ସ୍ଥାନରେ ପାଣି ଜମିଯିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି